ତେବେ ଛେରାପହରା ପରେ ରଥଟଶା ଆର ଏହି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଦେଖିବା ପାଇଁ ରାଜ୍ୟ ତଥା ଦେଶ ବିଦେଶରୁ ପୁରୀକୁ ଭକ୍ତଙ୍କ ସୁଅ ଛୁଟିଛି ସମଗ୍ର ପୁରୀ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍କା ଗ୍ରହଶ କରାଯାଇଛି

ଶ୍ରୀ କ୍ଷେତ୍ର ପୁରୀ ଉହବ ମୁଖର ହୋଇ ଉଠିବା ସହ ଆଧ୍ଯାତ୍ମିକ ପରିବେଶରେ ଉଛୁଳି ପଡୁଛି

ବାରିପଦାରେ ଆଜି ଅପରାହୁରେ ତିନିଠାକୁରଙ୍କ ପହଣ୍ଡି ଅନୁଷ୍ଟିତ ହେବ ପରମ୍ପରା ଅନ୍ଯାୟୀ ଆସନ୍ତାକାଲି ଓ ଶନିବାର ଦୁଇଦିନ ଧରି ଏଠାରେ ରଥଟଣା ଅନୁଷ୍ଠିତ ହେବ

ଓଡ଼ିଶାର ରଥଯାତ୍ରାରେ ପ୍ରଭୁ କଗନ୍ନାଥଙ୍କ ଆଶିଷ ଏବଂ ଦିବ୍ୟତ୍ୱ ଅନୁଭବ କରିବା ଲାଗି ସମଗ୍ର ଜନମାନସ ଏକତ୍ରିତ ହୋଇଥାନ୍ତି

ରଥଯାତ୍ରା ଅବସରରେ ମହାପ୍ରଭୁ ରତୁ ସିଂହାସନ ଛାଡ଼ି ବଡ଼ ଦାଣ୍ଡକୁ ଆସି କୋଟି କୋଟି ଭକ୍ତଙ୍କୁ ପ୍ରତ୍ୟକ୍ଷ ଦର୍ଶନ ଦିଅନ୍ତି

ଏହା ପୂର୍ବରୁ ସରକାରଙ୍କ ପକ୍ଷରୁ ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ତାପନ କରାଯାଇଛି ଉଭୟ ରାଜ୍ୟସଭା ଏବଂ ଲୋକସଭାରେ ଏହି ରିପୋର୍ଟ ଉପସ୍ରାପିତ ହୋଇଛି

ପରାଜିତ ବିଜେପି ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସଙ୍ଙ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ଶ୍ରୀ ପରିଡ଼ାଙ୍କ ସତ୍ୟପାଠ ଅସଂପୂର୍ଶ୍ଣ

ଆୟୋଜକ ଦେଶ ଭାବେ ଭାରତ ଏହି ବିଶ୍ୱକପ୍ ଖେଳିବ ଏଥିପାଇଁ ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘ ଏଆଇଏଫ୍ଏଫ୍ ପକ୍ଷରୁ ସ୍ୟାବ୍ୟ ଭାରତୀୟ ଦଳର ପ୍ରଶିକ୍ଷଣ ଶିବିର ଗୋଆରେ ଚାଲିଛି ଏହି ଶିବିରରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ମଞ୍ଚୁ ସ୍ରାନ ପାଇଛନ୍ତି

ତେଣୁ ଆକାଶ ମେଘାଛନ୍ନ ରହିଥିଲେ ମଧ ବର୍ଷାର ସମ୍ଭାବନା ନାହି ଆଜି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପାଗ ଅନୁକୁଳ ରହିଛି